ଏହାର ପ୍ରଭାବରେ ଆସନ୍ତାକାଲି ଗଞ୍ଚାମ ଗଜପତି ପୁରୀ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି

ସମ୍ଭାବ୍ୟ ବାତ୍ୟାକୁ ନେଇ ଓଡ଼ିଶାର ସବୁ ବନ୍ଦରରେ ବିପଦ ସଂକେତ ଦିଆଯାଇଛି

ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳ ଦିବତୀୟ ସ୍ଥାନ ଅଧିକାର କରି ପଦକ ବିଜୟୀ ହୋଇଛି

ଇଣ୍ଡିଆ ସ୍କିଲ୍ ପ୍ରତିଯୋଗିତା ଦେଶର ସର୍ବଶ୍ରେଷ୍ କୌଶଳ ପ୍ରଦର୍ଶନର ମଞ୍ଚ

ଅନ୍ୟ ପକ୍ଷରେ ବାଇଶି ପାହାଚରେ ପିଶ୍ଡଦାନ ସମୟର ଫଟୋ ଉଠାଇ ସାମାଜିକ ଗଶମାଧ୍ଧମରେ ଏହାକୁ ଭାଇରାଲ୍ କରିବା ଘଟଣାରେ ପୁରୀ ସମୁଦ୍ରକୁଳ ଥାନା ସବ୍ଇନ୍ୱପେକୁର ଦିଲ୍ଲୀପ ପ କରିଛନ୍ତି

ଉକ୍ତ ଘଟଣାରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ